ଅଟ୍ଟାଳିକାର ଭଗ୍ନାବଶେଷ ମଧ୍ୟରେ ଅଟକି ରହିଥିବା ଲୋକମାନଙ୍କୁ ଶୀଘ୍ର ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି

ସେହି ବାଳିକଟି ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି କିନ୍ତୁ ତାର ମା'ଙ୍କର ମୃତ ଦେହ ମିଳିଛି କିଛି ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଅଟ୍ଟାଳିକାର ଗ୍ରାଉଣ୍ଡ ଫ୍ଲୋର ର ପିଲାର୍ ଭାଙ୍ଗି ଖଣ୍ଡ ହୋଇଯାଇଥିଲା

ଦେଶରେ ନମୁନା ପରୀକ୍ଷା ବ୍ୟବସ୍ଥାରେ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ଘଟ୍ଛି

ନମୁନା ପରୀକ୍ଷା ବୃଦ୍ଧି ପାଇବା ସହ ସଂକ୍ରମିତମାନଙ୍କ ସଂଖ୍ୟାରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହୋଇଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନମୁନା ପରୀକ୍ଷା ସଂକ୍ରମିତମାନଙ୍କ ଚିହ୍ନଟ ଓ ସେମାନଙ୍କର ଚିକିହାର ରଣକୌଶଳ ସହ କୋବିଡ୍ ନାଇଣ୍ଟିନ୍ର ମୁକାବିଲାରେ ବ୍ୟାପକ ସଫଳତା ମିଳିଛି ନମୁନା ପରୀକ୍ଷା ପର୍ଯ୍ୟବେକ୍ଷଣ ଓ ସଂକ୍ରମିତମାନଙ୍କୁ ଠାବ କରାଯାଇ ଠିକ୍ ସମୟରେ ସଂକ୍ରମିତମାନଙ୍କର ଚିକିତ୍ସା କରାଯିବା ଯୋଗୁଁ ବର୍ତ୍ତମାନ ବହୁତ କମ୍ ସଂଖ୍ୟକ ସଂକ୍ରମିତମାନଙ୍କ ପାଇଁ ଭେଷ୍ଟିଲେଟରର ଆବଶ୍ୟକ ପଡ଼ୁଛି

ସରକାର କହିଛନ୍ତି ଦେଶରେ ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯିବାକୁ ସଂକଳ୍ପବଦ୍ଧତାର ସହ ପଦକ୍ଷେପ ନିଆଯାଇଛି

ସର୍ବସାଧାରଣଙ୍କ ଆପତ୍ତି ଅଭିଯୋଗର ସମାଧାନ ଓ ସର୍ବସାଧାରଣଙ୍କୁ ସେବା ପ୍ରଦାନରେ ପ୍ରଶାସନିକ ସେବା ଅଫିସରମାନଙ୍କ ଅବଦାନର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଉଛି କର୍ମଚାରୀ ସର୍ବସାଧାରଣ ଆପତ୍ତି ଅଭିଯୋଗ ଓ ପେନସନ ବିଭାଗ ମନ୍ତ୍ରଶାଳୟ କହିଛି ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ କ୍ଷେତ୍ରରେ ଉନ୍ନତି ଅଣାଯିବା ପାଇଁ ସେଗୁଡ଼ିକର ଚିହ୍ନଟ ଲାଗି ଏହି ପୁରସ୍କାରର ପରିସରକୁ ସମ୍ପ୍ରସାରଣ କରାଯାଇଛି ଜିଲ୍ଲାର ଅଗ୍ରାଧିକାର କ୍ଷେତ୍ରଗୁଡ଼ିକୁ ପାଖି ଯୋଗାଣକୁ ନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯିବ ଏଥିରେ ସ୍ୱଚ୍ଚ ଭାରତ ମିଶନର କାର୍ଯ୍ୟକାରିତାକୁ ମଧ୍ୟ ବିଚାରକୁ ନିଆଯିବ ମନ୍ତ୍ରଣାଳୟ କହିଛି ନମାମି ଗଙ୍ଗେ କାର୍ଯ୍ୟକ୍ରମରେ କିଲ୍ଲାସ୍ତରୀୟ ଅଫିସରମାନଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେବା ମଧ୍ୟ ଏହି ପୁରସ୍କାରର ଅନ୍ୟତମ ଲକ୍ଷ୍ୟ

ଏହାର ଏକ ମୁଖ୍ୟ ଯୋଜନା ମହୁ ମିଶନ୍ ' ମାଧ୍ୟମରେ ସ୍ଥାନୀୟ ସ୍ତରରେ ସ୍ଥାନାନ୍ତରିତ ଶ୍ରମିକମାନଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ କମିଶନ୍ କାର୍ଯ୍ୟ ଆରମ୍ଭ କରିଛି

ସେହି ଶ୍ରମିକମାନେ କର୍ଣ୍ଣାଟକ ମହାରାଷ୍ଟ୍ର ଓ ଗୁଜରାତ ଆଦି ରାଜ୍ୟରୁ ସେମାନଙ୍କର କାମଧନ୍ଦା ଛାଡ଼ି ଫେରି ଆସିଥିଲେ

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଏହି ମିଶନ ଦ୍ୱାରା ଦେଶରେ ମହୁ ଉତ୍ପାଦନ ବୃଦ୍ଧି ପାଇବ ଏହାଛଡ଼ା ସ୍ଥାନାନ୍ତରିତ ହୋଇ ଆସିଥିବା ଶ୍ରମିକମାନଙ୍କୁ ସେମାନଙ୍କର ନିଜ ଘରେ କାମଧନ୍ଦା ଯୋଗାଇ ଦେଇ ସେମାନଙ୍କର ବେକାରୀ ସମସ୍ୟା ଦୂର କରାଯାଇ ପାରିବ

ପିଏମ୍ କଣ୍ଡୋଲେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀର 'ଡୋମ' ରାଜା ଜଗଦିଶ ଚୌଧୁରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ସେ କହିଛନ୍ତି ସ୍ୱର୍ଗତ ଚୌଧୁରୀ କାଶୀର ମହାନ ସଂସ୍କୃତିର ଜଣେ ଉପାସକ ଥିଲେ ଓ ସହରର ସନାତନ ପରମ୍ପରା ସହ ଓତପ୍ରୋତ ଭାବେ ଜଡ଼ିତ ଥିଲେ ଶ୍ରୀ ମୋଦୀ ସାମାଜିକ ସଦଭାବନା ଦିଗରେ ତାଙ୍କର କାର୍ଯ୍ୟକୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ଫ୍ୟାକ୍ଟ ଚେକ୍ ମିଥ୍ୟା ଖବର ପ୍ରଚାରକୁ ରୋକିବା ପାଇଁ ଉଦ୍ୟମ ସ୍ୱରୂପ ଆକାଶବାଣୀ ବିଭିନ୍ନ ମିଥ୍ୟା ଖବର ଉପରେ ଲୋକମାନଙ୍କୁ ସଚେତନ କରାଇବା ପ୍ରକ୍ରିୟା ଜାରି ରଖିଛି ପ୍ରତ୍ୟେକ ପୌରପାଳିକାର କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତମାନଙ୍କୁ ଦେଢ଼ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିବାର ସାମାଜିକ ଗଣମାଧ୍ୟମରେ ଏକ ଖବର ପ୍ରଚାରିତ ହୋଇଥିଲା ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର ବୋଲି ସରକାରଙ୍କ ପକ୍ଷରୁ ସ୍ୱଷ୍ଟି କରଣ ଦିଆଯାଇ ଏଭଳି କୌଣସି ଘୋଷଣା କରାଯାଇନଥିବାର କୁହାଯାଇଛି

ଏଥିପାଇଁ ଉପଯୁକ୍ତ ପଦ୍ଧତି ଗ୍ରହଣ କରାଯିବା ଲାଗି ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନମାନଙ୍କୁ ବ୍ୟକ୍ତିଗତ ଭାବେ ସଚେତନ କରାଇବାକୁ ମୁଖ୍ୟ ସଚିବ ଅନୁରୋଧ କରିଛନ୍ତି